ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କରୋନା ଭୂତାଣୁର ମୁକାବିଲା କରିବା ପାଇଁ ଟିକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି

ସାଙ୍ଗେ ସାଙ୍ଗେ ପଞ୍ଜିକରଣର ସୁବିଧା ନଥିବାରୁ ଟିକାଦାନ କେନ୍ଦ୍ର ଗୁଡ଼ିକରେ ଭିଡ଼ ନକରିବାପାଇଁ ପୌର ନିଗମ ପକ୍ଷରୁ ଅନୁରୋଧ କରାଯାଇଛି

ଶ୍ରୀ ନଡ୍ଜା କ୍ଷତିଗ୍ରସ୍ତ କର୍ମୀ ଓ ସେମାନଙ୍କର ପରିବାର ସଦସ୍ୟମାନଙ୍କୁ ସାକ୍ଷାତ୍ କରିବେ ପଣ୍ଠିମବଙ୍ଗରେ ହିଂସାକାଣ୍ଡ ଘଟଣାକ୍ର ବିଜେପି ପକ୍ଷରୁ ଦୂତ୍ ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ହିଂସା ଘଟଶାର ଶୀଘ୍ର ପରିସମାପ୍ତି ପାଇଁ ଦାବି କରାଯାଇଛି ଏଠାରେ ସ୍କରଣଯୋଗ୍ୟ ପଣ୍ଠିମବଙ୍ଗ ରାଜ୍ୟପାଳ କଗଦୀପ ଧନଖଡ ଗତକାଲି ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟଣା ସଂକ୍ରାନ୍ତରେ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ତାହା କଶାଇବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟରେ ହିଂସାକାଣ୍ଡ ଘଟଣାକୁ ନେଇ ଶ୍ରୀ ଧନଖଡ ଉଦ୍ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ରାଜ୍ୟରେ ଆଇନ୍ ଶ୍ଚଙ୍ଖଳା ପରିସ୍ଥିତି ପୁନଃ ସ୍ଥାପନ କରିବା ପାଇଁ ପଦକ୍ଷେପ ନେବାକୁ ଘରୋଇ ବିଭାଗର ସଚିବ ଏଚ୍କେଦ୍ୱିବେଦୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଜଗମୋହନ ଡେଥ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ କାଞ୍ଚୁକାଶ୍ମୀର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କର ଆଜି ନୂଆଦିଲ୍ଲୀରେ ପରଲୋକ ଘଟିଛି

ଭାରତୀୟ ପ୍ରଶାସନିକ ସେବାର ଜଣେ ଅଫିସର ସ୍ୱର୍ଗତ ଜଗମୋହନ ଦିଲ୍ଲୀ ଏବଂ ଗୋଆର ଉପରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ ସେ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ନୂଆଦିଲ୍ଲୀ ଲୋକସଭା ଆସନରୁ ତିନିଥର ପ୍ରତିନିଧିତ୍ୱ କରିଥିଲେ ଅଟଳ ବିହାରୀ ବାଜପେୟୀ ସରକାରରେ ସେ ଟେଲି ଯୋଗାଯୋଗ ସହରାଞ୍ଚଳ ବିକାଶ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ

ଆଇପିଏଲ୍ ଆଜିଠାର୍ଚ୍ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ସବୁ ମ୍ୟାଚ୍ ବାତିଲ କରାଯାଇଥିବାର ଜଣାପଡିଛି ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଖେଳାଳି ଓ ଅନ୍ୟମାନଙ୍କର ନିରାପତ୍ତାକୁ ଦୃଷ୍ଟିରେରଖି ଆଇପିଏଲ୍ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍କଭି ନିଆଯାଇଛି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ପରିଚାଳନା ପରିସର ଓ ବିସିସିଆଇର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ବୈଠକ ପରେ ଏହା ସ୍କିର କରାଯାଇଛି